ଏଥର କେନ୍ଦୁଝର ଆନନ୍ଦପୁର ଅଞଳରେ ପ୍ରଶ୍ୱପତ୍ର ଭାଇରାଲ୍ ହୋଇଥିବା ନେଇ ଅଭିଯୋଗ ଆସିଛି

ଅନ୍ୟପକ୍ଷରେ ଗଣଶିକ୍ଷାମନ୍ତୀ ବଦ୍ରିନାରାୟଣ ପାତ୍ର ପୁଶି ଥରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି